ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉକ୍ବେକିସ୍ତାନ ରାଷ୍ଟ୍ରପତି ଭାରତ ଉଜ୍ବେକିସ୍ତାନ ଭାଗିଦାରୀ ସମ୍ପର୍କକୁ ଉଚ୍ଚସ୍ତରକୁ ନେଇଯିବାକୁ ସଂକ୍ସବ୍ଧବଦ୍ଧ ହୋଇଛନ୍ତି ପିଏମ୍ ଫିକି କୋବିଡ ନାଇଷ୍ଟିନ୍ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପରେ ଉତ୍ଥାନ ପତନ ସତ୍ତ୍ୱେ ଅର୍ଥନୈତିକ ସୁଧାର ଘଟୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି

ସେ କହିଛନ୍ତି ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଦେଶ ଅନେକ କିଛି ଶିକ୍ଷାଲାଭ କରିଛି ପ୍ରଧାନମନ୍ତ୍ରୀ ଏଥିପାଇଁ ଦେଶର ଉଦ୍ୟୋଗପତି ଯୁବସମାଜ କୃଷକ ଓ ଜନସାଧାରଣଙ୍କୁ ଶ୍ରେୟ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଯେଉଁ ଦେଶ କୋବିଡ ନାଇଷ୍କିନ୍ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣ ସମୟରେ ଏହାର ଅଧିକାଂଶ ନାଗରିକଙ୍କର ଜୀବନରକ୍ଷା କରିପାରିଛି ସେ ଦେଶ ନିର୍ଣ୍ଣିତଭାବେ ସବୁ କ୍ଷେତ୍ରରେ ପୁନର୍ବାର ଅଗ୍ରଗତି ପଥରେ ଆଗେଇଚାଲିବ ସେ କହିଛନ୍ତି ଭାରତ ଏହାର ନାଗରିକମାନଙ୍କର ଜୀବନକୁ ସବୁଠୁ ଅଧିକ ମୂଲ୍ୟବାନ ବିବେଚନା କରେ ଓ ସେମାନଙ୍କର ଜୀବନରକ୍ଷା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି କୋବିଡର ମୁକାବିଲାରେ ଦେଶ ଅନେକ ଅଭ୍ତପୂର୍ବ ପଦକ୍ଷେପ ଗ୍ରହଣ କରିଛି ସେ କହିଛନ୍ତି ବିଦେଶୀ ପୁଞ୍ଜିନିବେଶକାରୀମାନେ କୋବିଡ ସମୟରେ ମଧ୍ୟ ଭାରତରେ ରେକର୍ଡ ପରିମାଣର ପୁଞ୍ଜିନିବେଶ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବେସରକାରୀ କ୍ଷେତ୍ର କେବଳ ଦେଶୀୟ ଚାହିଦାର ପୂରଣ କରିନାହିଁ ବିଦେଶରେ ମଧ୍ୟ ଭାରତୀୟ ସାମଗ୍ରୀର ଚାହିଦା ବୃଦ୍ଧି କରାଇପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଉତ୍ତମମାନର ପଦାର୍ଥ ଉତ୍ପାଦନ କରିବା ଓ ଭାରତୀୟ ଶିଳ୍ପଗୁଡ଼ିକୁ ଆନ୍ତର୍ଜାତିକ ସ୍ତରରେ ସମକକ୍ଷ ଓ ପ୍ରତିଯୋଗିତା ସମ୍ପନ୍ କରାଇବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରାଯାଇଛି ସେ କହିଛନ୍ତି ଏକ ଦକ୍ଷ ସରକାର କେବେ ନିଜ ପାଖରେ ସମସ୍ତ କ୍ଷମତା ରଖିବାକୁ ଚାହେଁନାହିଁ ଏକ ଉପଯୁକ୍ତ ସରକାର ସବୁ କ୍ଷେତ୍ର ସେମାନଙ୍କର ପ୍ରତିଭାର ସର୍ବାଧକ ଉପଯୋଗ କରିବାକୃ ସର୍ବଦା ଚାହିଁବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଶ୍ରୀ ମୋଦି କହିଛନ୍ତି ଭାରତରେ ଉଦ୍ୟୋଗ ଟିକସ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ସବୁଠୁ କମ୍ ରହିଛି ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି ବ୍ୟକ୍ତିଗତ ଭାବେ ନଯାଇ ଟିକସ ଦାଖଲ ହୋଇପାର୍ରଛି ଓ ଆବେଦନ କରାଯାଇ ପାର୍ରଛି ଶ୍ରୀ ମୋଦି କହିଛନ୍ତି ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂସ୍କାର ଯୋଗୁଁ ଅବାଞ୍ଚିତ ନିୟମଗୁଡ଼ିକୁ ଦୂର କରାଯାଇ ପାରିଛି ଏଥିପାଇଁ ସେ କୃଷିକ୍ଷେତ୍ରର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଅର୍ଥନୀତିରେ ବିଭିନ୍ନ କ୍ଷେତ୍ର ପରସ୍କର ପ୍ରତି ପ୍ରତିବନ୍ଧକ ହେବା ଉଚିତ୍ ନୁହେଁ ବରଂ ପରସ୍କରକୁ ସହଯୋଗ କରିବା ଉଚିତ୍ ସେ କହିଛନ୍ତି ଭାରତରେ ବିଶ୍ୱର ସର୍ବବୃହତ ସିଧାସଳଖ ବ୍ୟାଙ୍କ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି କିଛିଦିନ ପୂର୍ବେ ଏକ ଆନ୍ତର୍ଜାତିକ ସ୍ତରର ପତ୍ରିକାରେ ଏହାର ଭୟସୀ ପ୍ରଶଂସା କରାଯାଇଥିବାର ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ସେ କହିଛନ୍ତି ଭାରତରେ କୋଟି କୋଟି ଟଙ୍କା ଗରିବ ଲୋକମାନଙ୍କ ପାଖରେ ସିଧା ସେମାନଙ୍କ ବ୍ୟାଙ୍କ ଜମାଖାତା ମାଧ୍ୟମରେ ପହଞ୍ଚପାରିଛି

ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ କ୍ଷୁଦ୍ର ବୁଲାବିକାଳିମାନେ ଡିକିଟାଲ ପେମେଣ୍ଟ ସୁବିଧା ପାଇପାର୍ରଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ମନ୍ତ୍ରଣାଳୟ କହିଛି ସରକାରଙ୍କ ନିୟମର କଡାକଡି ଭାବେ ପାଳନ ଓ ଠିକ୍ ସମୟରେ ଚିକିତ୍ସା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ କୋବିଡ୍ ମୃତ୍ୟୁହାର ହ୍ରାସ ପାଇଛି

ଐତିହାସିକ ପ୍ୟାରିସ୍ ଜଳବାୟୁ ରାଜିନାମାର ପଞ୍ଚମ ବାର୍ଷିକୀ ଅବସରରେ ଏହି ଶିଖର ବୈଠକ ଅନୁଷ୍ଠିତ ହେଉଛି ପ୍ୟାରିସ୍ ରାଜିନାମା ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପ୍ରଥମଥର ପାଇଁ ଏ କ୍ଷେତ୍ରରେ ଏକ ରାଜିନାମା ବିଶ୍ୱର ସମସ୍ତ ଦେଶକୁ ଏହି ସମସ୍ୟାର ମୁକାବିଲା ପାଇଁ ଏକାଠି କରିପାରିଛି

ପ୍ରଧାନମନ୍ତ୍ରୀ ଏହି ଶିଖର ବୈଠକରେ ଅଂଶଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି

ମନ୍ତ୍ରୀ କହିଛନ୍ତି କଳବାୟୁ ପରିବର୍ତ୍ତନ ବର୍ତ୍ତମାନର କାର୍ଯ୍ୟକଳାପ ଯୋଗୁଁ ଘଟୁନାହିଁ ଐତିହାସିକ ଘଟଣାବଳୀ ଗୁଡ଼ିକର ଏହା ଉପରେ ଅନେକ ପ୍ରଭାବ ରହିଛି

ଶ୍ରୀ କାଭେଡକର କହିଛନ୍ତି କଳବାୟୁ ପରିବର୍ତ୍ତନ ପାଇଁ ଭାରତ କୌଣସି ମତେ ଦାୟୀ ନୁହେଁ କିନ୍ତୁ ଏକ ଦାୟିତ୍ୱବାନ ରାଷ୍ଟ୍ରଭାବେ ଜଳବାୟୁର ମୁକାବିଲା ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭିରେ ଭାରତ ସର୍ବଦା ନିଜର ସମର୍ଥନ ଦେଇଆସୁଛି ଅଙ୍ଗାରକାମ୍କ ନିର୍ଗମନରେ ଭାରତ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ ପଛରେ ରହିଛି

ପ୍ୟାରିସ୍ ଜଳବାୟୁ ରାଜିନାମାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା କିଛି ହାତଗଣତି ଦେଶ ମଧ୍ୟରେ ଭାରତର ସ୍ଥାନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ଇଣ୍ଡିଆ ଉଦ୍ବେକିସ୍ତାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉଜ୍ବେକିସ୍ତାନ ରାଷ୍ଟ୍ରପତି ଶାବକତ୍ ମିର୍ଜିୟୋୟେବ୍ ଭାରତ ଉଜ୍ବେକିସ୍ତାନ ଭାଗିଦାରୀ ସମ୍ପର୍କକ୍ ଉଚ୍ଚସ୍ତରକ୍ ନେଇଯିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି ଗତକାଲି ଅନୁଷ୍ଠିତ ଭର୍ଚୁଆଲ ବୈଠକ ପରେ ଜାରି ଏକ ମିଳିତ ବିବୃତ୍ତି ଅନୁସାରେ ଉଭୟ ଦେଶ ଏକ ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମାର ଚୂଡାନ୍ତ ଦିଗରେ କାର୍ଯ୍ୟ କରିବାକୁ ଏକମତ ହୋଇଛନ୍ତି ଏହି ଚୁକ୍ତି ସ୍ୱାକ୍ଷରିତ ହେଲେ ଉଭୟ ଦେଶ ମଧ୍ୟରେ ପୁଞ୍ଜିନିବେଶ ବୃଦ୍ଧିପାଇବ ଓ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗର ବିକାଶ ଘଟିବ

ସେହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସଡ଼କ ନିର୍ମାଣ ନର୍ଦ୍ଦମା ଜଳ ନିଷ୍କାସନ ଓ ଉଜ୍ବେକିସ୍ତାନରେ ବୈଷୟିକ ଜ୍ଞାନର ବିକାଶ ଅନ୍ତର୍ଭୁକ୍ତ ଦୁଇଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କରେ ଉନ୍ନତି ଆଶିବାକୁ ଭାରତ ଏହାର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛି ଉଭୟଦେଶ ଜାତୀୟ ଓ ଆଞ୍ଚଳିକ ନିରାପତ୍ତା ପ୍ରତି ଥିବା ବିପଦ ଗୁଡ଼ିକର ମୁକାବିଲା କରିବାରେ ପରସ୍କର ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଏକମତ ହୋଇଛନ୍ତି ଦୁଇଦେଶର ଆଇନ୍କାନୁନ୍ ରକ୍ଷାକାରୀ ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଉଭୟ ଦେଶ ସହମତିରେ ଉପନୀତ ହୋଇଛନ୍ତି ସନ୍ତାସବାଦର ଦମନ ପାଇଁ ଭାରତ ଉଜ୍ବେକିସ୍ତାନ କାର୍ଯ୍ୟକାରୀ ଗୋଷ୍ଠୀର ଡ଼ାଞ୍ଚା ଅନୁସାରେ ପଦକ୍ଷେପ ଗ୍ରହଣ ଲାଗି ସହମତି ସୃଷ୍ଟି ହୋଇଛି ଦୁଇନେତା ସମସ୍ତ ପ୍ରକାରର ସନ୍ତାସବାଦୀ କାର୍ଯ୍ୟକଳାପର କଟୁଭାଷାରେ ନିନ୍ଦା କରିଛନ୍ତି ଓ ସନ୍ତାସବାଦୀ ମାନଙ୍କୁ ସାହାଯ୍ୟ ସମର୍ଥନ ବନ୍ଦ କରିବା ତଥା ସେମାଙ୍କର ମୌଳିକ ଢ଼ାଞ୍ଚା ନେଟୱର୍କ ଓ ପାର୍ଷି ଯୋଗାଣକୁ ସମାପ୍ତ କରିବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ସଙ୍କଚ୍ଚବଦ୍ଧ ହୋଇଛନ୍ତି ଆନ୍ତର୍ଜାତିକ ସନ୍ତାସବାଦ ଉପରେ ଏକ ବ୍ୟାପକ ରାଜିନାମା ଚୃଡାନ୍ତ କରିବାକୁ ଦ୍ୱିପକ୍ଷ ଆହ୍ୱାନ ଦେଇଛନ୍ତି ସମଗ୍ର ଅଞ୍ଚଳରେ ସ୍ଥିରତା ପାଇଁ ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ଉଭୟ ନେତା ଏକମତ ହୋଇଛନ୍ତି ଜାତିସଂଘ ସମେତ ବିଭିନ୍ନ ଆନ୍ତର୍କାତିକ ମଞ୍ଚରେ ପରସ୍କରକୁ ସହଯୋଗ ଦେବାକୁ ଉଭୟପକ୍ଷ ଏକମତ ହୋଇଛନ୍ତି ଜାତିସଂଘ ନିରାପତ୍ତା ପରିଷଦ ସମତେ ଏହାର ବିଭିନ୍ନ ଅନୁଷ୍ଠାନରେ ସଂସ୍କାର ଅଣାଯିବା ପ୍ରତି ଭାରତ ଓ ଉଜ୍ବେକିସ୍ତାନ ଗୁରୁତ୍ୱାରୋପ କରିଛନ୍ତି ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ପଦ ପାଇଁ ଦାବିକୁ ଉଜ୍ବେକିସ୍ତାନ ଏହାର ସମର୍ଥନ ପ୍ରଦାନ କରିବା ବିଷୟ ଦୋହରାଇଛି